ନ୍ୟାସ୍ନାଲ୍ କନଫରେନସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନ୍ଫରେନ୍ସିଂ ଯୋଗେ ସତର୍କ ଭାରତ ସମୃଦ୍ଧ ଭାରତ ବିଷୟବସ୍ତୁ ଆଧାରିତ ସତର୍କତା ଓ ଦୁର୍ନୀତି ନିବାରଣ ଉପରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ

ଏହି ତିନିଦିନିଆ ସମ୍ମିଳନୀ କାଳରେ ବିଦେଶ ବିଚାରକ୍ଷେତ୍ରର ମାମଲାଗୁଡିକ ତଦନ୍ତରେ ଦେଖାଦେଉଥିବା ଆହ୍ୱାନ ପ୍ରତିଷେଧମୂଳକ ସତର୍କତା ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ଏବଂ ବ୍ୟାଙ୍କ୍ ଠକେଇକୁ ରୋକିବା ପାଇଁ ବ୍ୟବସ୍ଥିତ ଉନ୍ନତି ପ୍ରକ୍ରିୟା ଫଳପ୍ରଦ ହିସାବ ଯାଂଚ୍ ଦୁର୍ନୀତି ନିବାରଣ ଆଇନ୍ରେ ସଦ୍ୟତମ ସଂଶୋଧନ କ୍ଷମତା ବିକାଶ ଓ ପ୍ରଶିକ୍ଷଣ ଏଜେନ୍ନିମାନଙ୍କ ମଧ୍ୟରେ ସମନ୍ୱୟ ଅର୍ଥନୈତିକ ଅପରାଧ କ୍ଷେତ୍ରରେ ମୁଣ୍ଡ ଟେକୁଥିବା ନୂଆ ନୂଆ ଧାରା ସାଇବର ଅପରାଧ ଅନ୍ତରାଷ୍ଟ୍ରୀୟ ସଂଗଠିତ ଅପରାଧ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଅପରାଧର ତଦନ୍ତ କରୁଥିବା ସଂସ୍କାମାନେ ବିଚାରବିମର୍ଷ କରିବେ ପିଏମ୍ ସ୍ୱନିଧ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଉତ୍ତରପ୍ରଦେଶରେ ପିଏମ୍ ସ୍ପନିଧି ଯୋଜନାର ହିତାଧିକାରୀଙ୍କ ସହ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ କଥାବାର୍ତ୍ତା କରିବେ ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ

ପ୍ରତିଦିନ ଅଧିକର୍ ଅଧିକ ସଂଖ୍ୟାରେ କୋଭିଡ ଆକ୍ରାନ୍ତ ସୁସ୍ଥ ହେବା ସହ ମୃତ୍ୟୁହାର ମଧ୍ୟ କମିବାରେ ଲାଗିଛି

ଏହି ନିର୍ବାଚନମଣ୍ଡଳୀ ମଧ୍ୟରୁ ଅଧିକାଂଶ ହେଉଛି ନକ୍ୱଲ ଅଧ୍ୟୁଷିତ ଅଂଚଳ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଇତିମଧ୍ୟରେ ପ୍ରଚାରର ଶେଷ ପର୍ଯ୍ୟାୟରେ ତାରକା ପ୍ରଚାରକ ଓ ପ୍ରମୁଖ ନେତାମାନେ ଭୋଟରଙ୍କୁ ନିଜ ନିଜର ଦଳପ୍ରତି ଆକୁଷ୍ଟ କରିବାକୁ ଶେଷ ମୁହୁର୍ତରେ ପ୍ରୟାସ କର୍ତ୍ଥନ୍ତି ଆମ ସମ୍ଭାଦଦାତାଙ୍କ ସ୍ୱଚନା ଅନୁଯାୟୀ କେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି ସେ କ୍ଲାନ୍ତ ନୁହଁନ୍ତି ବରଂ ସର୍ବଦା ରାଜ୍ୟବାସୀଙ୍କ ସେବା ପାଇଁ ଉହର୍ଗୀକୃତ ବରିଷ୍ଣ ବିଜେପି ନେତା ଅଶ୍ୱିନୀ କୁମାର ଚୌବେ ରାଧାମୋହନ ସିଂ ମନୋକ ତିୱାରୀ ଓ ରଘୁବର ଦାଶ୍ ପ୍ରମୁଖ ବିଭିନ୍ନ ଭୋଟ୍ ହେବାକୁ ଥିବା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସଭାରେ ଉଦ୍ବୋଧନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାମଗଡଠାରେ ଆୟୋଜିତ ଏକ ସଭାରେ କହିଛନ୍ତି ଚଳିତ ନିର୍ବାଚନରେ ବିହାରବାସୀ ମହାମେଂଟକୁ ସମ୍ପୁର୍ଷରୂପେ ପ୍ରତ୍ୟାଖ୍ୟାନ କରିସାରିଛନ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ରିତନ୍ ରାମ ମାନଝି ଏବଂ ପୂର୍ବତନ ବାଚସ୍କତି ଉଦୟ ନାରାୟଣ ଚୌଧୁରୀ ଇମାମଗଂଜ ଆସନରୁ ପରସ୍କର ବିରୁଦ୍ଧରେ ପ୍ରାର୍ଥୀ ହୋଇଛନ୍ତି

ବିକାଶ୍ ଶୀଲ୍ ଇନ୍ସାନ୍ ପାର୍ଟି ଭିଆଇପି ଏହି ପର୍ଯ୍ୟାୟରେ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛି

ମୋଦି କଙ୍ଗ୍ରାଚୁଲେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁକ୍ତ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ସିଚେଲ୍ସ୍ର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟୁଇଟ୍ଯୋଗେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ସିଚେଲ୍ସ୍କୁ ଯେଉଁ ଗଣତାନ୍ତ୍ରିକ ମୂଲ୍ୟବୋଧ ଏକ ସ୍ତ୍ରରେ ବାନ୍ଧି ରଖିଛି ଏହା ତାର ବିଜୟ ଉଭୟ ରାଷ୍ଟ୍ରପତି ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଶ୍ରୀ ମୋଦି ରାଷ୍ଟ୍ରପତି ୱାଭେଲ୍ ରାମ୍କାଲାୱାନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତାଙ୍କ ନେତୃତ୍ୱରେ ଭାରତ ଓ ସିଚେଲ୍ସ୍ ମଧ୍ୟରେ ଦୀର୍ଘ ବର୍ଷଧରି ରହିଆସିଥିବା ଏହି ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି ଶ୍ରୀ ମୋଦି ଆଶାପ୍ରକାଶ କରିଛନ୍ତି

ଆବୁଧାବିଠାରେ ଗତକାଲି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଦଳ ମଧ୍ୟ ମୁମ୍ଯାଇ ଇଣ୍ଡିଆନସ୍କୁ ଆଠ ଉଇକେଟରେ ପରାସ୍ତ କରିଛି

ଆଜି ସାରଜାଠାରେ କୋଲକାତା ନାଇଟ୍ ରାଇଡର୍ସ ଓ କିଙ୍ଗସ୍ ଇଲେଭେନ୍ ଫ ଜାବ ମଧ୍ୟରେ ମୁକାବିଲା ହେବ